ଆଜି ସକାଳେ ଏହି ପଦପାଇଁ ପ୍ରାର୍ଥୀ ହୋଇଥିବା ବିଜେପି ବିଧାୟକ କିଷାନ କାଠୋର୍ ନିଜର ମନୋନୟନ ପତ୍ର ପ୍ରତ୍ୟାହାର କରିନେବା ପରେ କମଚଳା ବାଚସ୍କତି ଦିଲ୍ଲୀପ ୱାଲ୍ସେ ଶ୍ରୀ ପଟୋଲ୍ଙ୍କ ନାମ ଘୋଷଣା କରିଥିଲେ ବାଚସ୍କତି ନିର୍ବାଚିତ ହେବା ପରେ ମ୍ରଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଥିଲେ ଯେ ପଟୋଲେ ଗୋଟିଏ କୃଷକ ପରିବାରରୁ ଆସିଛନ୍ତି ଏବଂ ସମସ୍ତଙ୍କ ପାଇଁ ସେ ସମାନ ନ୍ୟାୟ ପ୍ରଦାନ କରିବେ ବୋଲି ତାଙ୍କର ଦୃତ ବିଶ୍ୱାସ ରହିଛି ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ମହାବିକାଶ ଅଘାଡି ସରକାର ଗତକାଲି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ ହାସଲ କରିଥିଲା ଫଡ୍ନାଭିସ୍ ଏଲଓପି ମହାରାଷ୍ଟ୍ର ବିଜେପି ବିଧାୟକ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତାଭାବେ ନିର୍ବାଚିତ ହୋଇଛନ୍ତି ନବନିର୍ବାଚିତ ବାଚସ୍କତି ନାନା ପଟୋଲେ ଆଜି ଗୃହରେ ଏହା ଘୋଷଣା କରିଛନ୍ତି ଶ୍ରୀ ପଟୋଲେ କହିଛନ୍ତି ବିଧାନସଭାରେ ବିଜେପିକୁ ବିରୋଧୀ ଦଳର ମାନ୍ୟତା ମିଳିଛି ଏବଂ ଶ୍ରୀ ଫଡ୍ନାଭିସ୍ ବିରୋଧୀଦଳ ନେତାଭାବେ ନିର୍ବାଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏବଂ ଅନ୍ୟ କେତେକ ମନ୍ତ୍ରୀ ଏଥିପାଇଁ ଦେବେନ୍ଦ୍ର ଫଡ୍ନାଭିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ସେହିପରି ନଭେମ୍ବର ମାସରେ ଆୟକର ରିଟର୍ଣ୍ଣ ଦାଖଲରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି ତେଲଙ୍ଗାନା ସସ୍ପେଣ୍ଡେଡ୍ ହାଇଦ୍ରାବାଦ୍ର ପ୍ରାଣୀ ଚିକିିିକଙ୍କ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏଫଆଇଆର ଦାୟର କରିବାରେ ବିଳମ୍ଭ କରିଥିବା ଅଭିଯୋଗରେ ତେଲଙ୍ଗାନାରେ ତିନିଜଣ ପୋଲିସ କର୍ମଚାରୀଙ୍କୁ ନିଲୟିତ କରାଯାଇଛି ସାଇବରାବାଦ୍ ପୋଲିସ କମିଶନର ଭିସି ସାଜନାର ଆଜି କହିଛନ୍ତି ଏହି ଘଟଣା ଉପରେ ପୋଲିସ ସଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାର ସମ୍ପୃକ୍ତ ମହିଳାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ତଦନ୍ତ ପରେ ଏହି ପୋଲିସ କର୍ମଚାରୀମାନଙ୍କୁ ନିଲମ୍ବିତ କରାଯାଇଛି ସେ କହିଛନ୍ତି ପୁଙ୍ଗାନୁପୁଙ୍ଗ ତଦନ୍ତ ପରେ ଜଣେ ସବ୍ଇନ୍ସିପେକ୍ଟର ଓ ଦୁଇଜଣ କନଷ୍ଟେବଳଙ୍କୁ ଗତକାଲି ନିଲମ୍ପିତ କରାଯାଇଛି ସେ ଆହୁରି କହିଛନ୍ତି ନିଜର ଥାନା ଅଧିକାର କ୍ଷେତ୍ର ବାହାରର ଯେକୌଣସି ସମ୍ପେଦନଶୀଳ ବା କରୁରୀ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ପୋଲିସ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ସ୍ଚଚନାଯୋଗ୍ୟ ଏକ ସରକାରୀ ହସ୍ପିଟାଲରେ ସହାୟକ ପ୍ରାଣୀ ଚିକିତ୍ସାବିତ୍ଭାବେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ମହିଳାଙ୍କର ଅଗ୍ନିଦଗ୍ଧ ଶରୀର ଅପହୃତ ହେବାର ପରଦିନ ସକାଳେ ସାଦ୍ନଗର ସ୍ଥିତ ଏକ କଲଭର୍ଟ ତଳୁ ଉଦ୍ଧାର କରାଯାଇଥିଲା

ସେ କହିଛନ୍ତି ଆଠବର୍ଷ ପୂର୍ବେ ଭାରତ ଧାର୍ଯ୍ୟ ସମୟସୀମା ପୂର୍ବରୁ ସଫଳତାର ସହ ପୋଲିଓର ମୂଳୋତ୍ପାଟନ କରିବାରେ ସକ୍ଷମ ହୋଇଛି ନୂଆଦିଲ୍ଲୀରେ ବିଶ୍ୱ ଏଡ୍ସ ଦିବସ ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି ସ୍ୱେଚ୍ଛାକୃତ ରକ୍ତଦାନକୁ ମାନବତାର ଶ୍ରେଷ୍ଠ ସେବା ବୋଲି ବର୍ଷ୍ଣନା କରି ସ୍ୱାସ୍ଥ୍ୟମନ୍ତ୍ରୀ ନିୟମିତ ରକ୍ତଦାନ ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିବା ସହ ଏହାଦ୍ୱାରା ହୃଦରୋଗକୁ ଅନେକ ମାତ୍ରାରେ ଏଡାଇ ଦିଆଯାଇପାରିବ ବୋଲି କହିଛନ୍ତି

ଝାଡଖଣ୍ଡ କ୍ୟାମ୍ପେନିଂ ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର୍ ହେବାରେ ଲାଗିଛି

କାଶ୍ମୀର ପାର୍ବତ୍ୟାଞ୍ଚଳରେ ଆବେଦନକାରୀଙ୍କ ଶାରିରୀକ ପରୀକ୍ଷା କରାଯାଇଥିବାବେଳେ ଅନ୍ତିମ ଚୟନ ପ୍ରକ୍ରିୟା ଆଗେଇଚାଲିଛି

ଜନ୍ମ୍ ଡିଭିଜନର ଅଧିକାଂଶ ଜିଲ୍ଲାରେ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି

ଏହି ସବ୍ର ପିଆଜ ଚଳିତମାସ ଶେଷ ସପ୍ତାହର୍ ଜାନ୍ରୟାରୀ ପ୍ରଥମ ସପ୍ତାହ ମଧ୍ୟରେ ଦେଶରେ ପହଞ୍ଚୁବା ଆରମ୍ଭ ହୋଇଯିବ ପିଆଜର ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଏହି ପିଆଜ ଆମଦାନୀ କରିବାକୁ ଖାଉଟି ବ୍ୟାପାର ମନ୍ତ୍ରଶାଳୟ ଏମଏମଟିସିକ୍ କହିଛି

ଖାଉଟି ବ୍ୟାପାର ଖାଦ୍ୟା ଓ ସାଧାରଣ ପ୍ରଶାସନ ମନ୍ତ୍ରୀ ରାମବିଳାସ ପାଶଓ୍ୱାନ କହିଛନ୍ତି ସମଗ୍ର ଦେଶରେ ପିଆଜର ଦର କିପରି ମାତ୍ରାଧିକ ବୃଦ୍ଧି ନ ଘଟିବ ସେଥିପାଇଁ ସରକାର ସବୁପ୍ରକାର ଉଦ୍ୟମ ଚଳାଇଛନ୍ତି ଇରାକ୍ ପ୍ରୋଟେଷ୍ଟ ଇରାକ୍ର ଦକ୍ଷିଣରେ ଅବସ୍ଥିତ ପବିତ୍ର ନଗରୀ ନଜାଫ୍ ର ଏକ ଧର୍ମସ୍ଥଳୀର ପ୍ରବେଶ ଦ୍ୱାରାରେ ଆଜି ବିକ୍ଷୋଭକାରୀମାନେ ନିଆଁ ଲଗାଇଦେବା ପରେ ସେମାନଙ୍କୁ ଘଉଡାଇବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଲୁହବୁହା ବାଷ୍କ ପ୍ରୟୋଗ କରିଥିଲେ ଗତମାସରେ ସଂଗଠିତ ସରକାର ବିରୋଧୀ ଆନ୍ଦୋଳନ ଓ ସେଥିରୁ ଉତ୍ପତ୍ତି ଲାଭ କରିଥିବା ଅଶାନ୍ତି ଓ ହିଂସା ଘଟଣାରେ ସବୁଠାରୁ ରକ୍ତାକ୍ତ ବିପ୍ଳବ ସପ୍ତାହ ମଧ୍ୟରୁ ଅନ୍ୟତମ ଚଳିତ ସପ୍ତାହରେ ଏହି ଘଟଣା ଘଟିଛି ଇତିମଧ୍ୟରେ ରାଜଧାନୀ ବାଗ୍ଦାଦଠାରେ ଅନୁଷ୍ଠିତ ଇରାକୀ ପାର୍ଲାମେଣ୍ଟର ସ୍ୱତନ୍ତ୍ର ଅଧିବେଶନ କାଳରେ ବିଧାୟକମାନେ ପ୍ରଧାନମନ୍ତ୍ରୀ ଆଦେଲ ଅବଦ୍ରଲ ମହଦୀଙ୍କ ଇସ୍ତଫାକ୍ ଅନ୍ଦ୍ରମୋଦନ ପ୍ରଦାନ କରିଛନ୍ତି

ଭଲିବଲ୍ ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡା ପ୍ରତିଯୋଗିତାର ପୁରୁଷ ଭଲିବଲ ଫାଇନାଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ

ଉଭୟ ଦଳ ମଧ୍ୟରେ ଶେଷ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିଥିଲା

ବିସିସିଆଇ ବିସିସିଆଇର କର୍ମକର୍ତ୍ତାଙ୍କ କାର୍ଯ୍ୟକାଳରେ ପ୍ରଶାସନିକ ସଂସ୍କାର ନିର୍ଦ୍ଧାରିତ କରି ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏହି ରାୟର ପୁର୍ନବିଚାର ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ପାଇଁ ନିଷ୍କଉ ନେଇଛି